ପିଏମ୍ ଆଡ୍ରେସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ଗାପୂଜାର ଅବ୍ୟବହିତ ପୂର୍ବରୁ ଆଜି ପଶ୍ଚିମବଙ୍ଗର କନସାଧାରଣଙ୍କୁ ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ଉଦ୍ବୋଧନ ଦେଇଛନ୍ତି ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ପଣ୍ଟିମବଙ୍ଗରୁ ମଜବୁତ କରାଯିବ ପ୍ରଧାନମନ୍ତ୍ରୀ ଦୁର୍ଗାପୂଜା ପଶ୍ଚାଲ୍କୁ ଉଦ୍ଘାଟନ କରି ବଙ୍ଗୀୟ ଭାଷାରେ ପୂଜା ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଦ୍ବୋଧନ ଦେବା ଆରମ୍ଭ କରିଥିଲେ ଦୁର୍ଗାପୂଜା ସମୟରେ ଶାରୀରିକ ଦୂରତା ବଜାୟ ରଖିବା ଓ ଫେସ୍ ମାସ୍କ୍ ପରିଧାନ କରିବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମହିଳା ମାନଙ୍କ କ୍ଷମତାପନ୍ନ ବିଷୟ ଉଲ୍ଲେଖ କରି କହିଛନ୍ତି ଲୋକମାନେ ଦୁର୍ଗାମାତାଙ୍କର ଯେଭଳି ସମ୍ମାନ କରୁଛନ୍ତି ଦେଶର ମହିଳାମାନଙ୍କର ଠିକ୍ ସେହିଭଳି ସମ୍ମାନ କରିବା ଉଚିତ୍ ଏକବିଂଶ ଶତାବ୍ଦୀରେ ଆତ୍ମନିର୍ଭର ଭାରତ ବିଜନ ପଶ୍ଚିମବଙ୍ଗ ଭୂମିରୁ ଶକ୍ତିଶାଳୀ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗର ସଂସ୍କୃତି ଗୌରବ ଓ ପ୍ରଗତିକୁ ଆହୁରି ଉଚ୍ଚଶିଖରକୁ ନେଇଯିବା ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ସେ କହିଛନ୍ତି ପଶ୍ଚିମବଙ୍ଗର ଜନସାଧାରଣଙ୍କ ସମସ୍ୟା ବିଷୟରେ ଅବଗତ ହେବାକୁ ସରକାର ଯଥାସ୍ୟବ ଉଦ୍ୟମ କରୁଛନ୍ତି ଓ ସେମାନଙ୍କର ଜୀବନଶୈଳୀରେ ଉନ୍ନତି ଆଶିବା ଦିଗରେ ପ୍ରୟାସ ଚଳାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ବିଭିନ୍ନ ଯୋଜନା ମାଧ୍ୟମରେ ପଶ୍ଚିମବଙ୍ଗର ଦ୍ରୁତ ବିକାଶକୁ ନିଶ୍ଚିତ କରିବାକୁ ସରକାର ପ୍ରଚେଷ୍ଟା ଚଳାଇଛନ୍ତି ଦେଶର ବିଜନକୁ ସାକାର କରିବାରେ ପଶ୍ଚିମବଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି ଦେବୀ ଦୁର୍ଗାଙ୍କୁ ଶକ୍ତି ରୂପରେ ପୂଜା କରାଯାଇଥାଏ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ତାଙ୍କ ସରକାର ମହିଳାମାନଙ୍କୁ କ୍ଷମତାପନ୍ନ କରିବା ପାଇଁ କାର୍ଯ୍ୟ କରୁଛନ୍ତି

ସେ କହିଛନ୍ତି ଚଳିତ ବର୍ଷର ଦୁର୍ଗାପୂଜା ଯଦିଓ ଏତେ କାକଜମକରେ ପାଳନ କରାଯାଇ ପାରୁନାହିଁ ଏଥିପାଇଁ ଲୋକମାନଙ୍କ ମଧ୍ୟରେ ଉହାହ କୌଣସି ରୂପେ କମ୍ ହୋଇନାହିଁ ପଶ୍ଚିମବଙ୍ଗର ଦୁର୍ଗାପୂଜା ଦେଶକୁ ଏକ ନୂଆ ରଙ୍ଗରେ ରଙ୍ଗାଇ ଆସୁଥିବାର ଶ୍ରୀ ମୋଦୀ କହିଛନ୍ତି କୋବିଡ୍ ସଂକ୍ରମଣ ଯୋଗୁଁ ଦୁର୍ଗାପ୍ତଜା ସମୟରେ ସମସ୍ତ ଭକ୍ତ ଯଥେଷ୍ଟ ସଂଯମ ଅବଲମ୍ବନ କରୁଛନ୍ତି ସେ କହିଛନ୍ତି ଲୋକମାନଙ୍କର ସଂଖ୍ୟା ଯଦିଓ କମ୍ ରହିଛି କିନ୍ତୁ ପୂଜା ଓ ଭକ୍ତି କୌଣସି ମତେ କମ୍ ହୋଇଯାଇନାହିଁ ଲୋକମାନଙ୍କ ମଧ୍ୟରେ ଖୁସି ଓ ଉତ୍କାହର କୌଣସି ସୀମା ନାହିଁ ଏହା ହିଁ ପ୍ରକୃତ ପଶ୍ଚିମବଙ୍ଗ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଆକିର ଏହି କାର୍ଯ୍ୟକ୍ରମରେ ସେ ଦିଲ୍ଲୀରେ ଥାଇ ମଧ୍ୟ ପଶ୍ଚିମବଙ୍ଗରେ ଉପସ୍ଥିତ ଥିବା ଭଳି ଅନୁଭବ କରୁଛନ୍ତି ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ବଡ଼ବଡ଼ ବ୍ୟକ୍ତିବିଶେଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ଓ ଦେଶ ସେମାନଙ୍କ ପାଇଁ ସର୍ବଦା ଗର୍ବ ଅନୁଭବ କରୁଛି ବୋଲି କହିଛନ୍ତି ଭାରତ ଇତିହାସରେ ଯେତେବେଳେ ଦରକାର ପଡ଼ିଛି ସେତେବେଳେ ପଣ୍ଟିମବଙ୍ଗ ଦେଶକୁ ଦିଗ୍ଦର୍ଶନ ଦେଇଛି ଓ ଠିକ୍ ରାସ୍ତା ଦେଖାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ଯଦି ସେ ପଶ୍ଚିମବଙ୍ଗର ସେହି ମହାନ୍ ପ୍ରତିଭାମାନଙ୍କର ଗୋଟି ଗୋଟି କରି ନାମ ନେବେ ତାହେଲେ ଗୋଟିଏ ଦିନ ମଧ୍ୟ କମ୍ ପଡ଼ିବ ସଲ୍ଟ ଲେକ୍ ସ୍ଥିତ ପୂର୍ବ କୋନାଲ୍ ସାଂସ୍କୃତିକ କେନ୍ଦ୍ରଠାରେ ଦୁର୍ଗାପୂଜା ପଶ୍ଚାଲର ଆୟୋଜନ କରାଯାଇଥିଲା ବିଜେପି ମହିଳା ମୋର୍ଚ୍ଚା ବିଜେପି ନେତା କୈଳାଶ ବିଜୟ ବର୍ଗୀୟା ମୁକୁଳ ରୟ ଓ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓଙ୍କ ଉଦ୍ୟମରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା

ଏଥିସହିତ ଦେଶୀୟ ଞ୍ଜାନକୌଶଳରେ ନିର୍ମିତ ଚାରୋଟି ଯାକ ବୁଡ଼ା କାହାଜ ନିରୋଧୀ ଯୁଦ୍ଧ ଜାହାଜ ନୌବାହିନୀରେ ସାମିଲ ହୋଇଛି ଏହି ଯୁଦ୍ଧ ଜାହାଜକୁ ସଂପୂର୍ଣ୍ଣ ଦେଶୀୟ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି ନୌବାହିନୀ ଡିକାଇନ୍ ନିର୍ଦ୍ଦେଶାଳୟ ଏହାର ଡିଜାଇନ୍ ପ୍ରସ୍ତୁତ କରିଥିବାବେଳେ କୋଲକାତାର ଗାର୍ଡନ୍ ରିଚ୍ ସିପ୍ ବିଲ୍ଡର୍ସ ଆଣ୍ଡ୍ ଇଞ୍ଜିନିୟର୍ସ ସଂସ୍ଥା ଏହାକୁ ନିର୍ମାଣ କରିଛି ଏହି ଯୁଦ୍ଧ ଜାହାଜ ନୌବାହିନୀର ଦକ୍ଷତା ବୃଦ୍ଧି କରିବ ଓ ଯୁଦ୍ଧ ଜାହାଜ ନିର୍ମାଣ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରାଇବ ଏହା ମଧ୍ୟ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ଏକ ଅଗ୍ରିମ ପଦକ୍ଷେପ ଏହାକୁ ନୌବାହିନୀରେ ଅନ୍ତର୍ଭୁକ୍ତ କରାଯିବା ପୂର୍ବରୁ ଏହାର ସମସ୍ତ ପରୀକ୍ଷା ସଫଳତାର ସହ ସଂପନ୍ନ ହୋଇସାରିଛି ନୌବାହିନୀରେ ସାମିଲ ହେବା ଦ୍ୱାରା ଏହା କେବଳ ନୌବାହିନୀର କ୍ଷମତା ବୃଦ୍ଧି କରିଛି ତା'ନୁହେଁ ଏହା ମଧ୍ୟ ଦେଶୀୟ ଜ୍ଞାନକୌଶଳରେ ଯୁଦ୍ଧ ଜାହାଜ ନିର୍ମାଣ କ୍ଷମତା ବୃଦ୍ଧି କରିଛି

ଭାରତରେ ଜାହାଜ ନିର୍ମାଣରେ ବିକାଶ ଆଣିବା ଲକ୍ଷ୍ୟରେ ଏହା କରାଯାଇଛି ଏହି ନୂଆ ସଂଶୋଧିତ ନିର୍ଦ୍ଦେଶାବଳୀ ଦେଶୀୟ ଜ୍ଞାନକୌଶଳରେ ଜାହାଜ ନିର୍ମାଶକୁ ପ୍ରୋହାହିତ କରିବ ଏହା ମଧ୍ୟ ଦେଶୀୟ ଜାହାଜ ନିର୍ମାଣ ଶିଳ୍ପକୁ ସହାୟତା କରିବା ସମେତ ଏ କ୍ଷେତ୍ରରେ ଉନ୍ନତି ଆଶିପାରିବ ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମାଣ୍ଡବିୟ କହିଛନ୍ତି ଦେଶରେ ଜାହାଜ ନିର୍ମାଣର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ବିଜନ ଅନୁସାରେ ପଦକ୍ଷେପ ନିଆଯାଉଛି ସେ କହିଛନ୍ତି ଏହି ନିୟମରେ ସଂଶୋଧନ ଆତ୍ମନିର୍ଭର ଜାହାଜ ନିର୍ମାଣ ଦିଗରେ ଏକ ବଡ଼ ପଦକ୍ଷେପ ଗଭ୍ ଫାରମର୍ସ ବିଜେପି ସଭାପତି କେପି ନଡ୍ଜା କହିଛନ୍ତି ସରକାର କୃଷକମାନଙ୍କୁ କ୍ଷମତାପନ୍ନ କରିବା ଲାଗି ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି

ସେ କହିଛନ୍ତି ଭାରତର ବିକାଶ କୁଷକମାନଙ୍କ ମଙ୍ଗଳ ମାଧ୍ୟମରେ ସମ୍ଭବ ହେବ ଓ କୃଷକମାନେ ହିଁ ଦେଶର ମେରୁଦଣ୍ଡ ଶ୍ରୀ ନଡ୍ଡା କହିଛନ୍ତି ପୂର୍ବ ସରକାରମାନଙ୍କର ଅନେକ ନୀତି କୂଷକମାନଙ୍କର କୌଣସି ମଙ୍ଗଳ ସାଧନ କରିନାହିଁ କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କ କଲ୍ୟାଣାର୍ଥେ ଏମ୍ଏସ୍ ସ୍ୱାମୀନାଥନ ରିପୋର୍ଟକୁ ଲାଗୁ କରିଛନ୍ତି ପ୍ରଥମଥର ପାଇଁ ଅଧିକ ଦେଢ଼ଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ କୃଷକମାନଙ୍କୁ ଦିଆଯାଇଛି ବୋଲି ସେ କହିଚ୍ଛନ୍ତି

ସରକାରଙ୍କ ଯୋଜନାର ସଫଳ କାର୍ଯ୍ୟକାରିତା ଯୋଗୁଁ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

କୋବିଡ ନାଇଷ୍ଟିନର ଚିହ୍ନଟ ପାଇଁ ବ୍ୟବହାର କରାଯାଉଥିବା ଏହି ପରୀକ୍ଷା ପଦ୍ଧତି ଅତ୍ୟନ୍ତ ସହଜ ଓ ଶସ୍ତା ସାବ୍ୟସ୍ତ ହୋଇଛି ତା'ଛଡ଼ା ମାତ୍ର ଏକଘଷ୍ଟା ସମୟ ମଧ୍ୟରେ ଏଥିରୁ ପରୀକ୍ଷାର ଫଳାଫଳ କଣାପଡ଼ୁଛି ଏହି ନୂଆ ନମୁନା ପରୀକ୍ଷା ପଦ୍ଧତି ଏକ ଅତିନିର୍ଭରଶୀଳ ତଥା ସଠିକ୍ ମୋଲେକୁଲାର ଡାୟଗ୍ନୋଷ୍ଟିକ୍ ପଦ୍ଧତି ଯାହାକୁ ସ୍ଥାନାନ୍ତରିତ କରାଯାଇ ପାର୍ଥିବା ଏକ ଅତି କ୍ଷୁଦ୍ର ଯନ୍ତ୍ର ସହାୟତାରେ କରାଯାଇ ପାରୁଛି ନମୁନା ପରୀକ୍ଷାର ଫଳାଫଳ ମୋବାଇଲ୍ ଆପ୍ ଜରିଆରେ ଲୋକମାନଙ୍କୁ ଜଣାଇ ଦିଆଯାଇପାରୁଛି

ଏହି କ୍ଷେପଶାସ୍ତର ପରୀକ୍ଷଣ ସମୟରେ ସେଥିରେ ଅସ୍ତ୍ରଶସ୍ତ୍ର ଖଞ୍ଜା ଯାଇଥିଲା ରାଜସ୍ଥାନର ପୋଖରାନଠାରେ ଆଜି ସକାଳେ ଏହାକୁ ପରୀକ୍ଷା କରାଯାଇଛି

ବର୍ତ୍ତମାନ ଏହା ସେନାବାହିନୀରେ ସାମିଲ ହେବାକୁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଯାଇଛି